ପିଏମ୍ ଅକ୍ସିଜେନ୍ ଦେଶରେ ପର୍ଯ୍ୟାପ୍ତ ପରିମାଣର ମେଡିକାଲ୍ ଅକ୍ସିଜେନ୍ ଯୋଗାଣକୁ ନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି ପର୍ଯ୍ୟାପ୍ତ ପରିମାଣରେ ଅକୁଜେନ୍ ଉପଲହ୍ଧତା କରିବାକୁ ରାଜ୍ୟ ସରକାରମାନେ ଓ କେନ୍ଦ୍ର ସରକାରଙ୍କର ସବୁ ବିଭାଗ ଗୁଡ଼ିକ ପକ୍ଷରୁ ସମ୍ମିଳୀତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଅକ୍ସିଜେନ୍ ଚାହିଦା ପୂରଣ ପାଇଁ ଅଧିକା ଉତ୍ପାଦନ କରିବା ସକାଶେ ସେ ନିର୍ଦ୍ଦେଶ ଦେଇଛନ୍ତି

ଦେଶରେ ଅକ୍ଟିଜେନ୍ ଉତ୍ପାଦନ କ୍ଷମତା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବାକୁ ଯାଇ କୁହାଯାଇଛି ଇସ୍କାତ୍ କାରଖାନାଗୁଡ଼ିକ ପାଖରେ ମହଜୁଦ ଥିବା ଅତିରିକ୍ତ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ଡାକ୍ତରଖାନାରେ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଛି ସାରା ଦେଶରେ ଅକ୍ସିଜେନ୍ ପରିବହନ କରୁଥିବା ଟ୍ୟାଙ୍କରଗୁଡ଼ିକୁ ଅବାଧ ଓ ନିର୍ବିଘୁରେ ଚଳାଚଳ କରିବା ଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ ରୋଗୀମାନଙ୍କର ଚିକିତ୍ସା ପାଇଁ ଅକ୍ସିଜେନ୍ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ମହାରାଷ୍ଟ୍ର ମଧ୍ୟପ୍ରଦେଶ ଗୁକୁରାଟ ଉତ୍ତରପ୍ରଦେଶ ଦିଲ୍ଲୀ ଛତିଶଗଡ କର୍ଣ୍ଣାଟକ କେରଳ ତାମିଲନାଡୁ ପଞ୍ଜାବ ହରିୟାଣା ଓ ରାଜସ୍ତାନ ଆଦି ରାଜ୍ୟ ଗୁଡ଼ିକରେ ଅକ୍ପିଜେନ୍ ଚାହିଦା ଦିନକୁଦିନ ବୃଦ୍ଧି ପାଉଛି

ଏହି ନିଲାମ ପ୍ରକ୍ରିୟା ଚୂଡାନ୍ତ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି ବୈଦେଶିକ ମନ୍ତ୍ରଣାଳୟର ବିଭିନ୍ନ ଦୂତାବାସ ଗୁଡ଼ିକ ଦ୍ୱାରା ଚିହ୍ନଟ କରାଯାଇଥିବା ଉସ ଗୁଡ଼ିକରୁ ଅକ୍ନିଜେନ୍ ଆମଦାନୀ କରିବା ଲାଗି କେତେ କ'ଣ ସମ୍ଭାବନା ରହିଛି ତାହା ଜାଣିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି

କୋଭିଡ ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଚ୍ଚନ୍ତି କୋଭିଡ୍ ମହାମାରୀ ବିପଦର ମୁକାବିଲା କରିବା ପାଇଁ ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଦେଶରେ କୋଭିଡ ସଂସକ୍ରମଣ ବୃଦ୍ଧି ପାଉଥିଲାବେଳେ ଅକ୍ଟିଜେନ୍ ସିଲିଣ୍ଡର ଓ ଭେଣ୍ଟିଲେଟରର ଅଭାବ ରହିବ ନାହିଁ ବୋଲି ସେ ଦୃଢ଼ ଭାବରେ ଜଣାଇଛନ୍ତି ଶ୍ରୀ ବର୍ଦ୍ଧନ କହିଛନ୍ତି ଦେଶରେ ଚିକିତ୍ସା ସୁବିଧା ଓ ଡାକ୍ତରୀ ମୌଳିକ ଢ଼ାଞ୍ଚା ବୃଦ୍ଧି କରିବା ଲାଗି ସରକାର ନିରନ୍ତ୍ରର ପଦକ୍ଷେପ ନେଉଛନ୍ତି ଆସନ୍ତାକାଲି ସେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଦେଶରେ କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିବେ

ସେଣ୍ଟର ଆଡ୍ଭାଇସ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକରେ କୋଭିଡ୍ ନାଇଷ୍ଟିନ୍ ପରିଚାଳନା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ସେମାନଙ୍କର ହସ୍କିଟାଲ୍ ବେଡ୍ ଗୁଡ଼ିକୁ ଉତ୍ସର୍ଗ କରିବା ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷର୍ ପରାମର୍ଶ ଦିଆଯାଇଛି ଏହିଭଳି କେତେ ଉତ୍ସର୍ଗୀକୃତ ହସ୍କିଟାଲ୍ ଓ ସ୍ୱତନ୍ତ୍ର ବ୍ଲକ୍ ରହିଛି ସେ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି କେନ୍ଦ୍ରୀୟ ମନ୍ତ୍ରଣାଳୟ ଗୁଡ଼ିକୁ ଲେଖିଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଦେଶରେ ହଠାତ୍ କୋଭିଡ୍ ସଂକ୍ରମଣ ହୁ ହୋଇ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗତବର୍ଷ ଭଳି ସବୁ ପକ୍ଷରୁ ସମର୍ଥନ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ନିଶ୍ଚିତ ହୋଇଥିବା କୋଭିଡ୍ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଯନ୍ ସମେତ ଚିକିତ୍ସା କରିବା ଲାଗି ସେହିସବୁ ହସ୍କିଟାଲ୍ ଗୁଡ଼ିକରେ ପୃଥକ ପ୍ରବେଶ ଓ ପ୍ରସ୍ଥାନପଥ ରଖିବା ପାଇଁ ପରାମର୍ଶ ଦିଆଯାଇଛି ଏହିସବୁ ଡାକ୍ତରଖାନା ଓ ବ୍ଲକ୍ ଗୁଡ଼ିକର ଶଯ୍ୟା ନିକଟରେ ଅକ୍ନିଜେନ୍ ଭେଷ୍ଟିଲେଟର ତଥା ଆଇସିୟୁ ଶଯ୍ୟା ଓ ପରୀକ୍ଷାଗାର ଆଦି ରଖାଯିବାର ଆବଶ୍ୟକତା ରହିଛି ବୋଲି ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଛତିଶଗଡ଼ କୋଭିଡ୍ ଛତିଶଗଡ଼ରେ କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ଆଇନ୍ ଏସ୍ମା ଲାଗୁ କରିଛନ୍ତି ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି କୋଭିଡ୍ ପରିସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିବା ପରେ ରାଜ୍ୟର ଘରୋଇ ବିଭାଗ ପକ୍ଷରୁ ଏସ୍ମା ଲାଗୁ କରାଯାଇଛି ଏହା ଫଳରେ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଏଣିକି ଛୁଟିରେ ରହିପାରିବେ ନାହିଁ ଡାକ୍ତର ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ତଥା ପରିମଳ କର୍ମଚାରୀମାନଙ୍କ ପାଇଁ ଏଇ ଆଇନ୍ ଲାଗୁ ହେବ ଡାକ୍ତରୀ ସରଞ୍ଜାମ ଔଷଧ ଏବଂ ଆମ୍ଭୁଲାନ୍ନ ସେବା ତଥା ପାଣି ଓ ବିଦ୍ୟୁତ୍ ଯୋଗାଣ ଭଳି ସେବାକୁ ବିକ୍ରି ଉତ୍ପାଦନ କିମ୍ବା ପରିବହନ ପାଇଁ ମନା କରାଯାଇ ପାରିବ ନାହିଁ

ଜୟଶଙ୍କର ମାଳଦୀପର ବୈଦେଶିକ ମନ୍ତ୍ରୀ ଅବଦୁଲା ସାହିଦ୍ ନୂଆଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନରେ ଆଜି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି ଏହି ସାକ୍ଷାତ ସମୟରେ ଉଭୟ ନେତା ଆପୋଷ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ଦ୍ୱିପକ୍ଷିୟ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଶ୍ରୀ ସାହିଦ ଗତକାଲି ରାଇସିନା ଡାଇଲଗ୍ରେ ମଧ୍ୟ ଅଶଗ୍ରହଣ କରିଥିଲେ ସାରା ବିଶ୍ୱକୁ ଟିକା ଯୋଗାଣ ପାଇଁ ଭାରତର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି ଭାରତ ମହାସାଗର ଅଞ୍ଚଳରେ ମାଳଦୀପ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ସାଗର ଦୂରଦୃଷ୍ଟି ଅଭିଯାନରେ ମାଳଦୀପ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ଶ୍ରୀ ସାହିଦଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସହଯୋଗକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି

ଗତ ଦୁଇ ତିନିଦିନ ହେଲା ତାଙ୍କ ସଂସର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ ପରୀକ୍ଷା କରିନେବପାଇଁ ସେ ଅନୁରୋଧ କରିଚ୍ଛନ୍ତି କୋଭିଡ୍ ପଜିଟିଭ୍ ଶିରୋମଣି ଅକାଳୀ ଦଳ ନେତା ପାର୍ଲାମେଣ୍ଟ ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ୍ କୌର ବାଦଲ କୋଭିଡ୍ ସଂକ୍ରମଣ ହୋଇଛନ୍ତି କଂଗ୍ରେସର ଜାତୀୟ ପ୍ରବକ୍ତା ତଥା ହରିଆଣାର ନେତା ରଣଦୀପ ସିଂହ ସ୍ୱର୍ଯ୍ୟଞ୍ଚାଲା ମଧ୍ୟ କୋଭିଡ୍ ପକ୍କିଟିଭ୍ ହୋଇଥିବାର କଣାପଡ଼ିଛି ସେମାନଙ୍କ ସହ ସଂସ୍ୱର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କ୍ୱାରେଷ୍ଟାଇନ୍ରେ ରହିବା ସଙ୍ଗେ ସଙ୍ଗେ କୋଭିଡ୍ ପରୀକ୍ଷା କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ନିରବ ମୋଦୀ ପଳାତକ ବ୍ୟବସାୟ ନିରବ ମୋଦୀଙ୍କୁ ଭାରତକୁ ଫେରାଇ ନେବା ଲାଗି ବ୍ରିଟେନ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଥିବା ସିବିଆଇ ଅଧିକାରୀମାନେ ନିଶ୍ଚିତ କରିଛନ୍ତି

କୋର୍ଟ କହିଥିଲେ ପ୍ରମାଣପତ୍ରଗୁଡ଼ିକୁ ନଷ୍ଟ କରିବା ପାଇଁ ନିରବ ମୋଦୀ ଷଡ଼ଯନ୍ତ୍ର କରିଥିଲେ ଏଣୁ ଭାରତରେ ତାଙ୍କ ବିରୁଦ୍ଧରେ ମକୋଦ୍ଦମା ଚାଲିଥିବାରୁ ଏଠାକୁ ପଠାଇବା ଜରୁରୀ ଅଛି